ତିନିଦିନ ବ୍ୟାପି ସତର୍କତା ଓ ଦୁର୍ନୀତି ନିବାରଣ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଏଇ କିଛି ବର୍ଷ ଭିତରେ ଭାରତ ନିଜକୁ ଦୁର୍ନୀତି ମୁକ୍ତ କରିବା ଦିଗରେ ଅଗ୍ରସର ହେଉଛି ସେ କହିଚ୍ଚନ୍ତି ଦୁର୍ନୀତି ହେଉ ଅର୍ଥନୈତିକ ଅପରାଧ ହେଉ ନିଶାଦ୍ରବ୍ୟ କାରବାର ହେଉ କଳାଧନ କାରବାର ହେଉ କିମ୍ବା ସନ୍ତ୍ରାସବାଦ ହେଉ ଅଥବା ସନ୍ତ୍ରାସବାଦୀମାନଙ୍କୁ ପାର୍ଶି ଯୋଗାଣ ହେଉ ଏଗୁଡ଼ିକ ସବୁ ପରସ୍କର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସେ କହିଛନ୍ତି ଆମକୁ ଦୁର୍ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ ଲଢ଼ିବାକୁ ହେବ ଓ ଏଥିପାଇଁ ଆମକୁ ବିଭିନ୍ନ ଉପାୟ ଫଳପ୍ରଦ ଯାଞ୍ଚ୍ ଓ ଦକ୍ଷତା ବୃଦ୍ଧି ତଥା ତାଲିମ୍ ଭଳି ପଦକ୍ଷେପମାନ ନେବାକୁ ପଡ଼ିବ ସେ କହିଛନ୍ତି ଦୁର୍ନୀତି ବିରୁଦ୍ଧରେ ଲଢ଼ିବା କାର୍ଯ୍ୟ କୌଣସି ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ ଏହା ଏକ ସାମୂହିକ ଦାୟିତ୍ୱ ଶ୍ରୀ ମୋଦୀ କହିଛନ୍ତି ଏଥିପାଇଁ ସବୁ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବା ସଙ୍ଗେ ସଙ୍ଗେ ସହଯୋଗର ଭାବନା ସହ କାର୍ଯ୍ୟ କରିବାକୁ ହେବ ଶ୍ରୀ ମୋଦୀ କହିଚ୍ଚନ୍ତି ଦେଶରେ ଆଜି ଦୁର୍ନୀତି ଲୋପ ହୋଇଯାଇଥିବାରୁ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରୁଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଆଜି ଦେଶର ନାଗରିକମାନଙ୍କର ସରକାରଙ୍କ ଉପରେ ଆସ୍ଥା ଅନେକ ମାତ୍ରାରେ ବଢ଼ିଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ବହୁ ପୁରୁଣା ଆଇନ୍ର ଲୋପ କରାଯାଇ ସରକାରଙ୍କ ଉପରୁ ଅଯଥା ଚାପ ହ୍ରାସ କରାଯିବା ସହିତ ନାଗରିକମାନଙ୍କର ଜୀବନକୁ ଅଧିକ ସହଜ କରିବା ଲାଗି ଉଦ୍ୟମ କରାଯାଉଛି ସେ କହିଛନ୍ତି ଗତ କିଛି ଦଶନ୍ଧି ଧରି କିଛି ଲୋକ ଦୁର୍ନୀତି କରି ଦଣ୍ଡ ପାଉନଥିଲେ ତ ଆଉ କିଛି ଲୋକ ଅଧିକ କ୍ଷମତା ସହ ଦୁର୍ନୀତି କରୁଥିଲେ ଏହା ଯୋଗୁଁ ରାଜ୍ୟଗୁଡ଼ିକରେ ଦୁର୍ନୀତିର ଏକ ପରମ୍ପରା ସୃଷ୍ଟି ହୋଇଯାଇଥିଲା ଏଭଳି ଦୁର୍ନୀତି ଲାଗି ରହିବା ଯୋଗୁଁ ଦେଶ ଦରିଦ୍ର ହୋଇପଡ଼ିଥିଲା ଦୁର୍ନୀତି ବିରୁଦ୍ଧରେ ଭାରତର ସଂଗ୍ରାମରେ ସହଯୋଗ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି

ଏହି ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି

ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନେଇଥିବା ବେଳେ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର୍ ଓ ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ନେଇଥିଲେ

ସେ କହିଛନ୍ତି ଦୁଇପକ୍ଷିୟ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ର ଗୁଡ଼ିକରେ ସହଯୋଗ ବୃଦ୍ଧି ପାଇଁ ବ୍ୟାପକ ଆଲୋଚନା ହୋଇଛି

ସୀମାପାର ସନ୍ତାସବାଦକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ଭାରତ ତାର ଆଭିମୁଖ୍ୟ ବିଷୟରେ ସ୍ୱଷ୍ଟ ଭାବେ ଜଣାଇଛି କଥାବାର୍ତ୍ତାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ମଧ୍ୟ ଆଲୋକପାତ କରାଯାଇଥିବାର ସେ ଜଣାଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ କହିଛନ୍ତି ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଆମେରିକା ସର୍ବଦା ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର୍ କହିଛନ୍ତି ଉଭୟ ଭାରତ ଓ ଆମେରିକାର ମୂଲ୍ୟବୋଧ ଓ ସମାନ ସ୍ୱାର୍ଥ ଦୃଷ୍ଟିରୁ ଭାରତ ସର୍ବଦା ଆମେରିକା ସହ କାନ୍ଧକୁ କାନ୍ଧ ମିଳାଇ ଏକ ମୁକ୍ତ ଓ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୃଷ୍ଟି ଦିଗରେ କାର୍ଯ୍ୟକରି ଆସୁଛି ସେ କହିଛନ୍ତି ସମଗ୍ର ବିଶ୍ୱ କୋବିଡ୍ ଭଳି ଏକ ସଂକ୍ରମଣର ମୁକାବିଲା କରୁଥିବାରୁ ଭାରତ ଆମେରିକା ମଧ୍ୟରେ ଭାଗିଦାରୀ ସମ୍ପର୍କ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ବିହାର ଇଲେକସନ୍ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

କୋବିଡ୍ ସଂକ୍ରମଣ ସମୟରେ ଦେଶର ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି କୋବିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ୍ ଭୋଟ୍ ଗ୍ରହଣ ପ୍ରକ୍ରିୟା ଉପରେ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛି ନିର୍ବାଚନ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ୍ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି ସମସ୍ତଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ ଓ ଭୋଟ ଗ୍ରହଣ କେନ୍ଦ୍ରର ପ୍ରତ୍ୟେକ ସ୍ଥାନରେ ସାନିଟାଇଜର୍ ରଖାଯିବ ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରକୁ ସାନିଟାଇଜ୍ କରାଯାଇଛି

ଇଲେକ୍ରୋନିକ୍ ଭୋଟିଂ ମେସିନ୍ ସହ ଭୋଟ ଗ୍ରହଣକାରୀ ଦଳଗୁଡ଼ିକୁ ସେମାନଙ୍କର ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକୁ ପଠାଇ ଦିଆଯାଇଛି ନକ୍ସଲ ଉପଦ୍ରତ ଅଞ୍ଚଳଗୁଡ଼ିକରେ ସେମାନଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ ପହଞ୍ଚାଇ ଦିଆଯାଇଛି

ସେଗୁଡ଼ିକ ମଧ୍ୟରେ ଚଇନ୍ପୁର ନବୀନଗର କୁଟୁମ୍ବା ଓ ରଫିଗଞ୍ଜ ଭଳି ନିର୍ବାଚନ ମଣ୍ଡଳୀଗୁଡ଼ିକ ରହିଛି

ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ କେନ୍ଦ୍ରୀୟ ସଶସ୍ତ୍ରବାହିନୀ ପୁଲିସ୍ ଯବାନମାନଙ୍କୁ ମୁତୟନ କରାଯାଇଛି ନକ୍କଲ ଉପଦ୍ରତ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପୁଲିସ୍ ଯବାନଙ୍କୁ ମୁତୟନ କରାଯାଇଛି ପହରା କାର୍ଯ୍ୟ ପାଇଁ ହେଲିକପ୍ଟରଗୁଡ଼ିକୁ ମୁତୟନ କରାଯାଇଛି ନକ୍ନଲ ଉପଦ୍ରତ ଅଞ୍ଚଳଗୁଡ଼ିକରେ ମଧ୍ୟ ପହରା କାର୍ଯ୍ୟ ଆରନ୍ଭ କରିଦିଆଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ କାରି କରିବା ସହ ଧୀରେ ଧୀରେ ଅଧିକ କାର୍ଯ୍ୟକଳାପ ପାଇଁ ଅନୁମତି ପ୍ରଦାନ କରୁଛି କୋବିଡ୍ ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ମାସରୁ ସମସ୍ତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯାଇଥିଲା ଏହା ପରେ ଧୀରେ ଧୀରେ ପର୍ଯ୍ୟାୟ ଭିଭିରେ କଟକଣା ଗୁଡ଼ିକୁ କୋହଳ କରାଯାଉଛି କେବଳ ଲୋକମାନଙ୍କର ଏକତ୍ରିକରଣକୁ ଛାଡ଼ି ବାକି ପ୍ରାୟ ଅଧିକାଂଶ କାର୍ଯ୍ୟକଳାପ ଉପରୁ କଟକଣା କୋହଳ କରାଯାଇଛି କୌଣସି ସ୍ଥାନରେ ବହୁ ସଂଖ୍ୟାରେ ଲୋକମାନଙ୍କ ଏକାଠି ହେବା ଉପରେ କଟକଣା ବଳବତ୍ତର ରହିଛି ବିଭିନ୍ନ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବା ସହ ସେଗୁଡ଼ିକ ପାଇଁ କ'ଣ ସବୁ ସତର୍କତା ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ସରକାର ନୂଆ ନୂଆ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି ତାହା ମଧ୍ୟରେ ସତର୍କତା ମୂଳକ ପଦକ୍ଷେପ ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ଭଳି ନିର୍ଦ୍ଦେଶମାନ ରହିଛି ଯେଉଁ କାର୍ଯ୍ୟକଳାପଗୁଡ଼ିକୁ ଅନୁମତି ମିଳିଛି ସେଗୁଡ଼ିକ ମଧ୍ୟରେ ମେଟ୍ରୋ ରେଳ ଓ ଟ୍ରେନ୍ରେ ଯାତ୍ରା ସପିଙ୍ଗ୍ମଲ୍ ଖୋଲିବା ହୋଟେଲ୍ ରେସ୍ତୋରାଁ ଓ ତତ୍ସମ୍ୟନ୍ଧୀୟ ସେବା ପାଇଁ ଅନୁମତି ମିଳିବା ଓ କିଛି ଧାର୍ମିକ ସ୍କୁଳୀକୁ ଯିବା ପାଇଁ ଅନୁମତି ପ୍ରଭୃତି ଅନ୍ତର୍ଭୁକ୍ତ କୋବିଡ୍ ସଫ୍ରକ୍ରମଣର ବିପଦ ଦୃଷ୍ଟିରୁ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ସେମାନଙ୍କର ନିଜର ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି ପରିସ୍ଥିତିକୁ ଅନୁଧ୍ୟାନ କରି ସେମାନେ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଅନୁମତି ଦେଇପାରିବେ ଏଗୁଡ଼ିକ ମଧ୍ୟରେ ସ୍କୁଲ୍ ଓ କୋଟିଂ ଅନୁଷାନ ଗୁଡ଼ିକୁ ଖୋଲିବା ଗବେଷକମାନଙ୍କ ପାଇଁ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଖୋଲିବା ଓ ଶହେରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେବା ରହିଛି

ମନ୍ତ୍ରଣାଳୟ କହିଛି କୋବିଡର ମୁକାବିଲା ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିୟମଗୁଡ଼ିକର ସଠିକ୍ ରୂପେ ପାଳନ କରାଯିବା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି